ହିଂଜିଳି ସହର ପାଇଁ ଏକ ଗ୍ରୀଡ୍ ଷ୍ଟେସନ୍ର ମଧ ଭିଉିପ୍ରସ୍ତର ସ୍ରାପନ କରିଥିଲେ

ଏଥିନେଇ ପ୍ରଶାସନ ପ କ୍ଷରୁ ଗତକାଲି ଏକ ପ୍ରସ୍ତୁତି ବୈଠକ ଅନୁଷିତ ହୋଇ ଯାଇଛି କିଲ୍ଲାପାଳ ମନିଷ ଅଗ୍ରଓ୍ୱାଲ ଏସ୍ପି ଜଗମୋହନ ମୀନା ଡିଏଫଓ ବିରୀଷ ପି ଦେବଦାସ ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଯୋଗ ଦେଇଥିବା ବେଳେ ସମସ୍ତ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିଲେ ଗସ୍ତ ବେଳେ ନବୋଦୟ ବିଦ୍ୟାଳୟରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ରାଜ୍ୟପାଳ ଅବଗତ ହେବେ

ଟ୍ରେନ ଚାଳକ ଓ ଗାର୍ଡ଼ମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି ଯେ ସେମାନେ ଘନକୁହୁଡ଼ି ଅଅଳରେ ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଟ୍ରେନକୁ ଧିରେ ଚଳାଇବେ ଯଦିଓ ଏଥପାଇଁ ଟ୍ରେନ ଚଳାଚଳ ସମୟରେ ବାଧାପ୍ରାପ୍ତର ସ୍ୟାବନା ଥାଏ

ହାତୀପଲ ଧାନ ଫସଲକୁ ନଷ କରୁଛନ୍ତି

ହାତୀପଲକୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି

ରେଂଜ୍ର ବିଭିନ୍ନ ସ୍ଥାନରେ ହାତୀପଲ ରାସ୍ତା ଉପରକୁ ଚାଲିଆସୁଛନ୍ତି

ଫଳରେ ମଶାଙ୍କ ଉପଦ୍ରବ ଆରମ୍ ହୋଇ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତ